ଯୁବ ପ୍ରବାସୀ ଭାରତୀୟ ଦିବସ ଆଜି ସକାଳୁ ଆରମ୍ଭ ହୋଇଛି

ଚଳିତ ବର୍ଷର ପାଇଁ ଶୀର୍ଷକ ହେଉଛି ନବଭାରତ ଗଠନ ପାଇଁ ପ୍ରବାସୀ ଭାରତୀୟଙ୍କ ଭୂମିକା ମରିସସ୍ର ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ୍ କୁମାର ଜୁଗନାଥ୍ଙ୍କ ସମେତ ଭାରତୀୟ ବଂଶୋଭବ ଅନେକ ବିଶ୍ୱ ନେତା ଏହି କାର୍ଯ୍ୟକ୍ରମରେ ଅଂଶଗ୍ହଣ କରି ଶୀର୍ଷକ ଉପରେ ନିକର ମତାମତ ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଆନୁଷ୍ଠାନିକ ଭାବେ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବେ ଉଦ୍ଘାଟନୀ ଉହବରେ ଶ୍ରୀ କୁଗନାଥ୍ ମୁଖ୍ୟ ଅତିଥି ହେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର ଦିନ ଉଦ୍ଯାପନୀ ଉତ୍ସବରେ ଉଦ୍ବୋଧନ ଦେବେ ଏବଂ ପ୍ରବାସୀ ଭାରତୀୟ ସମ୍ମାନ ପୂରସ୍କାର ପ୍ରଦାନ କରିବେ ପ୍ରବାସୀ ଭାରତୀୟ ଯୁବ ପ୍ରବାସୀ ଭାରତୀୟ ଦିବସ ଉତ୍ତର ପ୍ରଦେଶ ବାରଣାସୀରେ ଆଜି ସକାଳୁ ଆରମ୍ଭ ହୋଇଛି ସେଠାରେ ଉଦ୍ବୋଧନ ଦେଲାବେଳେ ବୈଦେଶିକମନ୍ତ୍ରୀ ସୁଷମା ସ୍ୱରାଜ କହିଛନ୍ତି ଆମେ ଭାରତୀୟ ବଂଶୋଭବ ବୋଲି ଆମର ପରିଚୟ ହେଉଛି ଆମର ଶକ୍ତି ଯୁବପ୍ରବାସୀ ଭାରତୀୟମାନଙ୍କ ପୂର୍ବଜମାନେ ଭାରତୀୟ ଥିଲେ ଏବଂ ସେମାନେ ବାଣିଜ୍ୟ କର୍ମ ବ୍ୟବସାୟ କିମ୍ବା ଯୁବ ଭାରତୀୟ ପେଶାଦାରମାନେ ବିଦେଶକୁ ଯାଇ ସେଠାରେ ବସବାସ କରିଥିଲେ ପ୍ରବାସୀ ଭାରତୀୟମାନଙ୍କର ସଫଳତା ହେଉଛି ଭାରତର ଗର୍ବ ଶ୍ରୀମତୀ ସ୍ୱରାଜ କହିଛନ୍ତି ଭାରତୀୟମାନେ ବିଶ୍ୱସ୍ତରରେ ଆଇନ ପ୍ରଣେତା ଭାବେ ନେତୃତ୍ୱ ନେଉଛନ୍ତି ଏବଂ ବଡ଼ବଡ଼ କମ୍ପାନିର ଦାୟିତ୍ୱ ସମ୍ଭାଳୁଛନ୍ତି ସେ କହିଛନ୍ତି ପ୍ରବାସୀ ଭାରତୀୟ ଦିବସ କେବଳ ଆମର ମୂଳ ଖୋଜିବା ପାଇଁ ଉଦ୍ଦିଷ୍ଟ ନୁହେଁ ଭାରତୀୟ ଅଭିବୃଦ୍ଧି କାହାଣୀରେ ସହଭାଗୀ ହେବା ଏହାର ମୂଳ ଲକ୍ଷ୍ୟ ସେ କହିଛନ୍ତି ଉଚ୍ଚ ଗବେଷଣା ବିକାଶ ଓ ଉଚ୍ଚଶିକ୍ଷା ପାଇଁ ଭାରତ ଏକ କେନ୍ଦ୍ରରେ ପରିଣତ ହୋଇପାରିବ ଯୁବବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର କହିଛନ୍ତି ପ୍ରବାସୀ ଭାରତୀୟମାନେ ବିଶ୍ୱସ୍ତରରେ ନିଜନିଜର ପରିଚୟ ସାବ୍ୟସ୍ତ କରିପାରିଛନ୍ତି ସେ କହିଛନ୍ତି ସେମାନେ ଯେତେଦିନ ଧରି ବିଦେଶରେ ରହୁଥାନ୍ତୁ ନା କାହିଁକି ଭାରତ ସେମାନଙ୍କ ହୃଦୟରେ ବସାବାନ୍ଧି ରହିଛି ଶ୍ରୀ ରାଠୋର କହିଛନ୍ତି ପ୍ରବାସୀ ଭାରତୀୟମାନେ ହେଉଛନ୍ତି ଭାରତର ସବୁଠାରୁ ବଡ଼ ରାଷ୍ଟ୍ରଦୂତ ପ୍ରବାସୀ ଭାରତୀୟମାନେ କେନ୍ଦ୍ରରେ ମଜବୁତ୍ ସରକାର ଗଠନ ଲାଗି ମତଦାନ କରି ସେମାନଙ୍କର ଅବଦାନକୁ ଦୁଇଗୁଣା କରିଛନ୍ତି ଶ୍ରୀ ରାଠୋର କହିଛନ୍ତି ପ୍ରବାସୀ ଭାରତୀୟ ଭାଇମାନଙ୍କଠାରୁ ଭାରତର ସଂସ୍କୃତି ଓ ଭାଷା ସଂରକ୍ଷଣ କିପରି କରାଯାଏ ତାହା ଶିଖିପାରିବେ ଶ୍ରୀ ରାଠୋର ନବଭାରତ ଗଠନ ଦିଗରେ ପ୍ରବାସୀ ଭାରତୀୟମାନଙ୍କ ସହଯୋଗ କାମନା କରିଛନ୍ତି

ମହାରାଷ୍ଟ୍ରର ନାଗପୁରଠାରେ ଗତକାଲି ବିଜେପି ସଂଖ୍ୟା ଲଘୁ ସେଲ୍ର ଜାତୀୟ ଅଧିବେଶନର ଉଦ୍ଯାପନୀ ଉତ୍ସବରେ ଉଦ୍ବୋଧନ ଦେବା ଅବସରରେ ସେ ଏହା କହିଛନ୍ତି ସେ ପୁଣି କହିଛନ୍ତି ସମାଜରେ ସମାନ ଅଧିକାର ଲାଗି ବାବାସାହେବଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ନୂତନ ସଂରକ୍ଷଣ ନୀତି ଲାଗୁ କରିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ବାବାସାହେବ ଆମ୍ଘେଦକରଙ୍କ ପାଇଁ କିଛି ନ କରି କଂଗ୍ରେସ ଦଳ ତାଙ୍କ ନାଁରେ ଭୋଟ୍ ନେବାକୁ ଚେଷ୍ଟା କରୁଛି

ଆର୍ମି ଚିଫ୍ ସେନାବାହିନୀ ମୁଖ୍ୟ ଜେନେରାଲ୍ ବିପିନ୍ ରାଓ୍ୱତ୍ ସଶସ୍ତ ବାହିନୀରେ ବଡ଼ଧରଣର କମ୍ପ୍ୟୁଟର ଭିତ୍ତିକ ତଥ୍ୟ ଓ ରୋବର୍ଟ ବ୍ୟବସ୍ଥା ପ୍ରଚଳନ ପାଇଁ ଗୁରୁତ୍ୱାରୋପ କରିଛନ୍ତି ଜେନେରାଲ୍ ରାଓ୍ପତ୍ କହିଛନ୍ତି ଭବିଷ୍ୟତର ଯୁଦ୍ଧ ସାଇବର ଭିତ୍ତିକ ହେବ ଏଣୁ ରୋବର୍ଟ ବ୍ୟବସ୍ଥା ଓ କମ୍ପ୍ୟୁଟର ଭିତ୍ତିକ ତଥ୍ୟ ଆଧାରରେ ପ୍ରତିରକ୍ଷା ବ୍ୟବସ୍ଥାକୁ ମଚ୍ଚଭୁତ କରିବାର ଆବଶ୍ୟକତା ରହିଛି ଗତକାଲି ହାଇଦ୍ରାବାଦ୍ରେ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଶୀର୍ଷକ ଜାତୀୟ ସମ୍ମିଳନୀର ଉଦ୍ଯାପନୀ ଉହବରେ ଉଦ୍ବୋଧନ ଦେଲା ବେଳେ ଶ୍ରୀ ରାଓ୍ୱତ୍ ଏହା କହିଛନ୍ତି ସେ କହିଛନ୍ତି କାରିଗରି ବିଦ୍ୟାର ଦ୍ରତ ବିକାଶ ଯୋଗୁଁ ପ୍ରତିରକ୍ଷା ଉତ୍ପାଦନ ଶିଳ୍ପ କ୍ଷେତ୍ର ପାଇଁ ଏଭଳି ପଦକ୍ଷେପ ନିହାତି କାରୁରୀ ହୋଇପଡ଼ିଛି ସେ କହିଛନ୍ତି ପ୍ରତିକୂଳ ଇଲାକାରେ ବିପଦ ସଂକ୍ରାନ୍ତରେ ସୂଚନା ପାଇବା ପାଇଁ ପ୍ରତିରକ୍ଷା ବାହିନୀ ଲାଗି ଏଭଳି ସାଜ ସରଞ୍ଜାମର ଆବଶ୍ୟକତା ରହିଛି ଏସ୍ସି ସିବିଆଇ ଏନ୍ ନାଗେଶ୍ୱର ରାଓଙ୍କୁ ସିବିଆଇର ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶକ ପଦରେ ନିଯୁକ୍ତିକୁ ଚାଲେଞ୍ଜ କରି ହୋଇଥିବା ଏକ ଆବେଦନର ଶୁଣାଣି କରିବାରୁ ପ୍ରଧାନ ବିଚାରପତି ର୍ଚ୍ଚନ ଗୋଗୋଇ ଓହରି ଯାଇଛନ୍ତି ପ୍ରଧାନ ବିଚାରପତି କହିଛନ୍ତି ନୂଆ ସିବିଆଇ ନିର୍ଦ୍ଦେଶକଙ୍କ ନିଯୁକ୍ତି ପାଇଁ ମନୋନୟନ କମିଟିରେ ସେ ସଦସ୍ୟ ରହିବେ ସିବିଆଇ ନିର୍ଦ୍ଦେଶକ ଚୟନ ପାଇଁ ଉଚ୍ଚକ୍ଷମତା ସଂପନ୍ନ କମିଟିରେ ପ୍ରଧାନମନ୍ତ୍ରୀ ସର୍ବବୃହତ ବିରୋଧୀ ଦଳ ନେତା ଓ ପ୍ରଧାନ ବିଚାରପତି କିିୟା ତାଙ୍କର ଜଣେ ପ୍ରତିନିଧି ସଦସ୍ୟ ରହିବାର ବ୍ୟବସ୍ଥା ରହିଛି କମିଶନ କଜ୍ ନାମକ ଏନ୍ଜିଓର ସେହି ଆବେଦନକୁ ପ୍ରଧାନ ବିଚାରପତି ଓ ଜଷ୍ଟିସ୍ ସଂଜୀବ ଖାନ୍ନାଙ୍କ ଖଣ୍ଡପୀଠ ଶୁଣାଣି କରୁଥିଲେ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ସେହି ରାଜ୍ୟଗୁଡ଼ିକର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଟ୍ୱିଟ୍ କରି ଶ୍ରୀ କୋବିନ୍ଦ ସେହି ରାଜ୍ୟଗୁଡ଼ିକର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ତ୍ରିପୁରା ଲୋକମାନଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ବର୍ଷେରୁ କମ୍ ସମୟ ମଧ୍ୟରେ ରାଜ୍ୟ ଅଭୂତପୂର୍ବ ଅଗ୍ରଗତି ହାସଲ କରିଛି ସେ କହିଛନ୍ତି ତ୍ରିପୁରା ଏହାର ସାମର୍ଥ୍ୟର ସଦୁପଯୋଗ କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏହାର ଜନସାଧାରଣଙ୍କର ଆଶା ଓ ଆକାଂକ୍ଷାର ପ୍ରରଣ କରିଛି ଆଗାମୀ ବର୍ଷଗୁଡ଼ିକରେ ରାଜ୍ୟ ଏଭଳି ପ୍ରଗତି ବଜାୟ ରଖିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି

ବଡ଼ଗାମ୍ ଜିଲ୍ଲାରେ ଆଜି ସକାଳୁ ଏହି ସଂଘର୍ଷ ଘଟିଛି ନିରାପତ୍ତା ବାହିନୀ ସୂତ୍ରରେ କୁହାଯାଇଛି ବଡ଼ଗାମ୍ ଜିଲ୍ଲାରେ ହାପାତନର ଚରାରେ ଶରିଫ୍ ଅଞ୍ଚଳରେ ଯବାନମାନେ ଖାନ୍ତଲାସୀ ଚଳେଇଥିବା ବେଳେ ସନ୍ତ୍ରାସବାଦୀମାନେ ଗୁଳିଚାଳନା କରିଥିଲେ ଜଣେ ସନ୍ତାସବାଦୀ ସେହି ଅଞ୍ଚଳରେ ଲୁଚି ରହିଥିବାର ସନ୍ଦେହ କରାଯାଉଛି

ଶାନ୍ତିପୂର୍ଣ୍ଣ ଭାବେ ମହାସ୍ୱାନ ସଂପନ୍ନ କରିବା ପାଇଁ ମେଳା ପ୍ରଶାସନ ପକ୍ଷରୁ ବ୍ୟାପକ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି ମାସେ ବ୍ୟାପି କଳ୍ପବାସ ସମୟରେ ଲକ୍ଷ ଲକ୍ଷ ସଂଖ୍ୟକ ଲୋକ ସଙ୍ଗମ ନିକଟରେ ଛୋଟ ଛୋଟ ତମ୍ଭୁରେ ରହିବେ ଏବଂ ଦିନକୁ ତିନି ଥର ବୁଡ଼ ପକାଇବେ ଓ ଥରେ ମାତ୍ର ଖାଇବେ

ରାଜ୍ୟ ଅର୍ଥମନ୍ତ୍ରୀ ହିମନ୍ତ ବିଶ୍ୱାସ ଶର୍ମା କହିଛନ୍ତି ଏହି କମିଟି ବିଭିନ୍ନ ଭାଗିଦାରୀ ଏବଂ ଜନଜାତି ଗୋଷ୍ଠୀଗୁଡ଼ିକ ସହ ଅନେକ ବୈଠକରେ ମିଳିତ ହୋଇ ସେମାନଙ୍କର ମତାମତ ସଂଗ୍ରହ କରିବ ଶ୍ରୀ ଶର୍ମା ମନ୍ତ୍ରୀସ୍ତରୀୟ ଗୋଷ୍ଠୀର ଅଧ୍ୟକ୍ଷ ଅଛନ୍ତି

କାର୍ଗିଲ୍ର ଲୋକମାନେ ଏଭଳି ତୁଷାରପାତକୁ ଅପେକ୍ଷା କରି ରହିଥିଲେ କାରଣ ସେଠାରେ ମରୁଡ଼ି ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ପାଶିପାଗ ବିଭାଗ କହିଛି ଲଦାଖରେ କାଁ ଭାଁ କେତେକ ସ୍ଥାନରେ ତୁଷାରପାତ ହେବାର ସମ୍ଭାବନା ରହିଛି ଇତିମଧ୍ୟରେ ତୁଷାରପାତର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି

ନିରାପତ୍ତା ବାହିନୀ କହିଛି ଏଲ୍ ଏରିଶ୍ ସହର ବାହାରେ ଏକ ମରୁଭୂମି ଅଞ୍ଚଳରେ ନିରାପତ୍ତା ବାହିନୀ ଓ ଉଗ୍ରବାଦୀମାନଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା